କଳାହାଣିର ପ୍ରଥମ କରୋନା ଆକ୍ରାନ୍ଡ ସୁସ୍ଚ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ଘମରେ କୁହାଯାଇଛି

ଏଥିପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଷା ଚୂଡ଼ାନ୍ତ ହୋଇଛି